ବିଧାନସଭା ଗୃହ କମିଟି ମଧ୍ଧ ତଦନ୍ତ କରି ରିପୋଟ ଦେଇଛୁ ତାହା ଏବେ ଗୃହରେ ଉପସ୍ଥାପନା ହୋଇଛି

ପୁନର୍ବାର ଏପରି କହିବେ ନାହିଁ ବୋଲି କହିଛନ୍ତି

ଆଜି ଅଭିଜିତ ଆୟର ମିତ୍ରଙ୍କ ଉପରେ ଗଠିତ ଗୃହ କମିଟି ବିଧାନସଭାରେ ତାର ରିପୋର୍ଟ ଉପସ୍ରାପନ କରିଥିଲେ

ଅଭିଜିତଙ୍କୁ ଷମା ଦେବା ପାଇଁ ଗୃହ କମିଟି ସୁପାରିଶ କରିଥିବା ସେ ଗଣମାଧ୍ଧମକୁ କହିଛନ୍ତି

ବିଧାୟକ ନବକିଶୋର ଦାସଙ୍କ ଏକ ପ୍ରଶ୍ୱର ଉତ୍ତରେ ମନ୍ତୀ ଶ୍ରୀ ବେହେରା ଆହୁରି ଜଶାଇଛନ୍ତି ଯେ ଯେଉଁ ଯୁବକ ଯୁବତୀମାନେ ଶିକ୍ଷା ସ୍ୱାସ୍ଥ୍ୟ ପରିମଳ ପରିବେଶ ନାରୀ ସଶକ୍ତି କରଶ ନାଗରିକ ବିଷୟବସ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଖେଳକୁଦ ସାହିତ୍ୟ ଓ ଅନ୍ୟାନ୍ୟ ସମାଜ ସଂସ୍କାର କାର୍ଯ୍ୟରେ ଗୁରୁତ୍ୱପୂର୍ଷ ଯୋଗଦାନ କରିଛନ୍ତି ସେମାନଙ୍କୁ ମୁଁ ହିରୋର ସଂଙ୍କା ଦିଆଯାଇ ଅଭିନନ୍ଦନ କରାଯିବ କିଲ୍ଲା ହୋଇଥିବା କମିଟିଗୁଡ଼ିକ କରିଆରେ ନାମାଙ୍କନ ପ୍ରସ୍ତାବକୁ ଅନୁଧାନ କରି ମୁଁ ହିରୋମାନଙ୍କୁ ଚିହୁଟ କରାଯିବ ତେବେ ଏ ପର୍ଯ୍ୟନ୍ତ ଏଥି ନିମନ୍ତେ କୌଣସି ଅର୍ଥ ବରାଦ କରାଯାଇ ନାହିଁ ବୋଲି ମନ୍ତୀ ଜଣାଇଛନ୍ତି

ଏଥିରେ ବେଲ୍ଜିୟମ୍ କାନାଡ଼ା ଦକ୍ଷିଣ ଆଫ୍ରିକା ଆର୍ଜେଣ୍ଟିନା ସେନ୍ ନ୍ୟୁକିଲାଣ୍ଡ ଫ୍ରାନ୍ୱ ଅଷ୍ଟ୍ରେଲିଆ ନେଦରଲ୍ୟାଣ୍ଡ ଆୟାରଲାଣ୍ଡ ମାଲେସିଆ ଇଂଲଣ୍ଡ ଜର୍ମାନୀ ଚୀନ୍ ଏବଂ ପାକିସ୍ତାନ ଅଂଶଗ୍ରହଶ କରୁଛନ୍ତି ବୋଲି କ୍ରୀଡ଼ା ଓ ଯୁବ ସେନା ରାଷ୍ଟ୍ରମନ୍ତୀ ଚନ୍ଦ୍ର ସାରଥି ବେହେରା ଆଜି ବିଧାନସଭାକୁ ଜଣାଇଛନ୍ତି

ଏହି ବିଭାଗୁଡ଼ିକ ହେଲା ଶିଶୁ ସର୍ଜରୀ ଅସ୍ଚି ଶଲ୍ୟ ପ୍ରସ୍ତି ଓ ମେଡିସିନ୍

ସେହି ସ୍ରାନଗୁଡ଼ିକ ଦେଇ ଯାଇଥିବା ସମସ୍ତ ବିଦ୍ୟୁତ୍ ସଂଯୋଗ ଲାଇନ୍କୁ ସଂପୂର୍ଣ୍ଡ ବନ୍ଦ ରଖାଯିବ

ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ହାତୀ ଚଲାପଥକୁ ବିଦ୍ୟତ୍ ଦୁର୍ଘଟଶାମୁକ୍ତ ଅଅଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ରାଜ୍ୟ ସରକାରଙ୍କ କଙ୍ଗଲ ଓ ପରିବେଶ ବିଭାଗ ସହ ସମନ୍ତୟ ରଖାଯାଇ ବିଦ୍ୟତ୍ ସରବରାହ ବନ୍ଦ କରାଯିବ ବୋଲି ଜଶାପଡ଼ିଛି

ସକାଳେ ଗଛକଟା ହେଉଥିବା ଶୁଶି ସ୍ରାନୀୟ ମହିଳାମାନେ ଘଟଶାସ୍ତୁଳକୁ ଆସି ଗଛକୁ ଜାବୁଡ଼ି ଧରି ବିରୋଧ କରିଥିଲେ

ତେବେ ଖବର ପାଇ ସ୍ତାନୀୟ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଥିଲେ

ଗତ କିଛି ବର୍ଷ ମଧାରେ ବରଗଡ଼ ସହରର ବିଭିନ୍ନ ସ୍ଚାନରୁ ଶତାଧିକ ଲୋକଙ୍କ ଘର ଉଛେଦ କରାଯାଇଥିଲେ ମଧ ସେମାନଙ୍କୁ ଏପର୍ଯ୍ୟନ୍ତ ପଟ୍ଟା ଦିଆଯାଇ ନାହିଁ